ଜାମ୍ମୁ କାଶ୍ମୀରରେ ସନ୍ତାସବାଦ ବିରୋଧୀ କାର୍ଯ୍ୟାନ୍ଷ୍

ଏହି ଅବସରରେ ସେଠାରେ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି ସେନାବାହିନୀ ମୁଖ୍ୟ ଜେନେରାଲ ବିପିନ ରାଓ୍ୱତ ନୌବାହିନୀ ମୁଖ୍ୟ ଆଡମିରାଲ ସ୍ୱନୀଲ ଲାନ୍ବା ଓ ବିମାନ ବାହିନୀ ମୁଖ୍ୟ ମାର୍ଶାଲ ବିଏସ୍ ଧନୋଓ୍ୱା ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ

ଚଳିତବର୍ଷଠାରୁ ପ୍ରଥମଥର ପାଇଁ ଏହି ପରୀକ୍ଷା ପରିଚାଳନା କରୁଥିବା ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ଦୀ ପକ୍ଷରୁ କୁହାଯାଇଛି ଏପ୍ରିଲ ମାସରେ ହେବାକୁ ଥିବା ଜେଇଇ ମେନ୍ ପରୀକ୍ଷା ପାଇଁ ଆସନ୍ତାକାଲିଠାରୁ ଆଡ୍ମିଟ୍କାର୍ଡ ଉପଲହ୍ସ ହେବ